ପିଏମ୍ ସାଉଥ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଜି ଅପରାହୁରେ ତାମିଲନାଡୁର ତିରୁପୁରଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି

ଏହା ଡିଏମଏସ୍ ଏବଂ ୱାସରମ୍ୟାନପେଟ୍କୁ ସଂଯୋଗ କରୁଛି

ପ୍ରଧାନମନ୍ତ୍ରୀ ଏହି ଅବସରରେ ଚେନ୍ନାଇ ଏବଂ ତ୍ରିଚିଂ ବିମାନ ବନ୍ଦରର ନୃତନ ଟର୍ମିନାଲର ସମ୍ପ୍ରସାରଣ କାର୍ଯ୍ୟର ଶ୍ରଭାରମ୍ଭ କରିଛନ୍ତି ଭାରତ ପେଟ୍ରୋଲିୟମ ଓ ଚେନ୍ନାଇ ପେଟ୍ରୋଲିୟମର ନିଗମର ଶୁଭାରମ୍ଭ ସହ ଚେନ୍ନାଇ ବନ୍ଦରରୁ ମୋନାଲି ପର୍ଯ୍ୟନ୍ତ ନୃତନ ପାଇପ ଲାଇନ ପ୍ରକନ୍ସର ଶ୍ରଭାରମ୍ଭ କରିଛନ୍ତି ତିର୍ବପୁରଠାରେ ଅନ୍ରଷ୍ଠିତ ଏକ ବିଜେପି ର୍ୟାଲିକ୍ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ତାମିଲନାଡ଼ରେ ଦୂଇଟି ପ୍ରତିରକ୍ଷା କରିଡର ସ୍ଥାପନ ଏକ ବୃହତ୍ ପଦକ୍ଷେପ ସେ କହିଛନ୍ତି ଏହି କରିଡର ସ୍ଥାପନ ଦ୍ୱାରା ରାଜ୍ୟର ଯୁବକମାନଙ୍କ ପାଇଁ ଶିଳ୍ପ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ବ୍ୟାପକ ସ୍ୱଯୋଗ ସୃଷ୍ଟି ହୋଇପାରିବ ପ୍ରଧାନମନ୍ତ୍ରୀ କଂଗ୍ରେସର ସମାଲୋଚନା କରି କହିଛନ୍ତି ପୂର୍ବର କଂଗ୍ରେସ ସରକାର ତାଙ୍କ କାର୍ଯ୍ୟକାଳ ସମୟରେ ଦେଶର ସୁରକ୍ଷାପ୍ରତି ଧ୍ୟାନ ନ ଦେଇ ବିଭିନ୍ନ ଦୁର୍ନୀତିରେ କଡିତ ରହିଥିଲେ

ପ୍ରଧାନମନ୍ତ୍ରୀ କ୍ରିଷ୍ଣା ଗୋଦାବରୀ କୃଳରେ ଅବସ୍ଥିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମର ବଶିଷ୍ଠ ଏବଂ ଏସ ୱାନ ବିକାଶ ପ୍ରକଳ୍ପର ମଧ୍ୟ ଆଜି ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଆଜି ତାଙ୍କ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ କର୍ଷ୍ଣାଟକର ଧାରୁଓଡଠାରେ ଭାରତୀୟ ସ୍ଚନା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଏବଂ ଆଇଆଇଟି ଭିଭିପ୍ରସ୍ତର ସ୍ଥାପନ କରିବେ ଏହି ଅବସରରେ ସନ୍ଧ୍ୟାରେ ସେ ଜନସମାବେଶକୁ ଉଦ୍ବୋଧନ ଦେବେ

ପ୍ରଧାନମନ୍ତ୍ରୀ ସ୍କୁଲ ପିଲାମାନଙ୍କୁ ସେଠାରେ ଭୋଜନ ମଧ୍ୟ ପରିବେଷଣ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେଠାରେ ଉପସ୍ଥିତ କନତାଙ୍କୁ ଉଦ୍ବୋଧନ ଦେବେ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଶ୍ରୀଲ ପ୍ରଭୁପାଦଙ୍କଠାରେ ପୁଷ୍ପଅର୍ଘ୍ୟ ପ୍ରଦାନ କରିବେ

ସିବିଆଇ କୁମାର ଚିଟ୍ଫଣ୍ଡ ଦ୍ର୍ନୀତି ମାମଲାରେ ସିବିଆଇ ଆଜି ମଧ୍ୟ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ମେଘାଳୟସ୍ଥିତ ଶିଲଂଠାରେ ଥିବା ବିଭାଗୀୟ କାର୍ଯ୍ୟାଳୟରେ ପଚରାଉଚରା ଆରମ୍ଭ କରିଛି ଗତକାଲି ସିବିଆଇ ରାଜୀବ କୁମାରଙ୍କୁ ପ୍ରାୟ ଆଠଘଣ୍ଟା ଧରି କେରା କରିଥିଲା ଅନ୍ୟପକ୍ଷରେ ଶାରଦା ଚିଟ୍ଫଶ୍ଡ ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ କୁନାଲ ଘୋଷ ସିବିଆଇ ନିକଟରେ ହାଜର ହୋଇଛନ୍ତି

ଏହି ଦୁର୍ନୀତି ମାମଲାରେ କୋଲ୍କାତା ପୁଲିସ୍ କମିଶନର ରାଜୀବ୍ କୁମାରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ ତଦନ୍ତକାରୀ ଦଳ ଶ୍ରୀ ଘୋଷଙ୍କୁ ଗିରଫ କରିଥିଲା

କୁଲ୍ଗାମ୍ର ଦେଭ୍ସାର ଅଞ୍ଚଳ କେଲମ୍ ଗ୍ରାମରେ ଆତଙ୍କବାଦୀ ରହିଥିବା ଖବର ପାଇ ସୁରକ୍ଷା କର୍ମୀଙ୍କ ପକ୍ଷରୁ ମିଳିତ ଘେରାଉ ଓ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା ପରେ ଘଟଣାସ୍ଥଳରେ ସୁରକ୍ଷା କର୍ମୀ ତଲାସୀ କରିବା ସମୟରେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନ୍ଦ୍ରଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରିବେ ସମ୍ମିଳନୀରେ ଯୋଗ ଦେଉଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍କ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି 'ନିରନ୍ତର ସହଯୋଗ ଏବଂ ସମସ୍ତଙ୍କ ପାଇଁ ସୁରକ୍ଷିତ ଶକ୍ତିର ଉପଲହ୍ଧତା' ଶ୍ରୀ ପ୍ରଧାନ କହିଛନ୍ତି ପ୍ରତ୍ୟେକ ପରିବାରକୁ ରନ୍ଧନ ଗ୍ୟାସ ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ

ଗୁର୍ଜର କମ୍ୟୁନିଟ୍ ରାଜସ୍ଥାନର କେତେକ ପୂର୍ବାଞ୍ଚଳ ଜିଲ୍ଲାରେ ଗୁର୍ଜର ଆନ୍ଦୋଳନ ଯୋଗୁ ଅଧିକ ସୁରକ୍ଷାବଳ ମୁତୟନ କରାଯାଇଛି

ଗତ ଦୁଇଦିନ ହେବ ଏହି ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ମୁମ୍ୟାଇ ରେଳଲାଇନର ଅନେକ ସ୍ଥାନରେ ଆନ୍ଦୋଳନକାରୀମାନେ ରେଳରୋକୋ କରିବା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି ରେଳବାଇ ପକ୍ଷରୁ ଅନେକଗୁଡିଏ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି

ଆୟୁଷ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ଭାରତୀୟ ଶିଳ୍ପସଂଘ ଦ୍ୱାରା ମିଳିତଭାବେ ଏହି ମେଳା ଆୟୋଜନ କରାଯାଇଥିଲା ଜନସାଧାରଣ ମାନଙ୍କ ମଧ୍ୟରେ ଯୋଗ ଆୟୁର୍ବେଦ ୟୁନାନୀ ସିଦ୍ଧ ହୋମିଓପାଥି ଏବଂ ସୋୱା ରିଗ୍ପା ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଏହି ମେଳା ଆୟୋଜନ କରାଯାଇଥିଲା

ରାମବନ ଏବଂ ବଣିହାଲ ରାସ୍ତାର ବଣିହାଲ ଜବାହାର ଟନେଲରେ ବରଫପାତ ଏବଂ ବରଫ ଅତଡା ଖସିବା ଯୋଗୁଁ ଏହାକୁ ବନ୍ଦ ରଖାଯାଇଛି

ସେଠାକାର ସରକାର ସେହି ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି

କ୍ରିକେଟ୍ ହାମିଲ୍ଟନ୍ଠାରେ ତିନି ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ସିରିଜ୍ର ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ପରାସ୍ତ ହେବା ପରେ ଉଭୟ ଭାରତୀୟ ମହିଳା ଏବଂ ପୁରୁଷ କ୍ରିକେଟ ଦଳ ସେମାନଙ୍କର ନ୍ୟୁଜିଲ୍ୟାଣ୍ଡ ଗସ୍ତ ଶେଷ କରିଛନ୍ତି